ମନ୍କି ବାତ୍ କାର୍ଯ୍ୟକ୍ରମରେ ଭାବବିନିମୟ କରି ଶ୍ରୀ ମୋଦି କହିଛନ୍ତି ଭାରତ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଦ୍ରତ ପ୍ରଗତି ହାସଲ କରିଛି

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମୂଣାଳ ସେନ୍ଙ୍କ ପରଲୋକ

ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଚ୍ଚନ୍ତି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଭାରତ ଦ୍ରତ ପ୍ରଗତି ହାସଲ କରିଛି ଏବଂ ବିଶ୍ୱସ୍ତରୀୟ ପ୍ରସିଦ୍ଧ ପ୍ରତିଷ୍ଠାନଗୁଡ଼ିକ ଭାରତର ଅଭିବୃଦ୍ଧିକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସାମ୍ରହିକ ଉଦ୍ୟମ ଯୋଗୁଁ ବ୍ୟବସାୟ ସହଜ କରିବା ପାହ୍ୟା ତାଲିକାରେ ଭାରତ ଉପରକୁ ଉଠିଛି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସୌରଶକ୍ତି ଓ ଜଳବାୟ ପରିବର୍ତ୍ତନ କ୍ଷେତ୍ରରେ ଭାରତର ଉଦ୍ୟମକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି ଶ୍ରୀ ମୋଦି କହିଛନ୍ତି ଦେଶର ଆତ୍ମପ୍ରତିରକ୍ଷା ବ୍ୟବସ୍ଥା ଆହୁରି ମଜବୁତ୍ ହୋଇଛି ସେ କହିଛନ୍ତି ଚଳିତ ବର୍ଷ ଭାରତ ପରମାଣ୍ଡ ଯୁଦ୍ଧାସ୍ତ୍ର ପରୀକ୍ଷଣ କ୍ଷେତ୍ରେ ସଫଳତା ହାସଲ କରିଛି ଯାହାଦ୍ୱାରା ବର୍ତ୍ତମାନ ଦେଶ ଜଳ ସ୍କୁଳ ଓ ଆକାଶପଥରେ ପରମାଣୁ ଅସ୍ତ୍ର ସଂପନ୍ନକାରୀ ରାଷ୍ଟ୍ର ହୋଇପାରିଛି

ଦେଶବାସୀଙ୍କର ସଂକଳ୍ପବଦ୍ଧତା ଯୋଗୁଁ ସ୍ପଚ୍ଛତା ଓ ପରିମଳ କାର୍ଯ୍ୟ ଦ୍ରତଗତିରେ ଆଗେଇ ଚାଲିଛି

ସେ କହିଛନ୍ତି କୁମ୍ଭମେଳା ହେଉଛି ଆତ୍ମଆବିଷ୍କାରର ଏକ ବଡ଼ ମାଧ୍ୟମ ଏବଂ ଶ୍ରଦ୍ଧାଳୁମାନେ ବସ୍ତୁବାଦକୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅନୁଭବ କରିବା ଶିଖିପାରିବେ ମାନବ ସଭ୍ୟତାର ସାଂସ୍କୃତିକ ପରମ୍ପରା ତାଲିକାରେ ଗତବର୍ଷ ୟୁନେସ୍କୋ କ୍ୟୁମେଳାକୁ ତାଲିକାଭୁକ୍ତ କରିଥିବାରୁ ବିଶ୍ୱସ୍ତରରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି

ସେ କହିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟପତି ସିରିଲି ରାମଫୋସା ଏଥର ମ୍ରଖ୍ୟଅତିଥି ଭାବେ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ମହାତ୍ମା ଗାନ୍ଧୀ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅତୁଟ ସଂପର୍କ ରହିଆସିଛି ଲୋରି ପୋଙ୍ଗଲ ମକରସଂକ୍ରାନ୍ତି ଉତ୍ତରାୟଣ ମାଘବିହୁ ଓ ମାଘି ପର୍ବ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି କହିଛନ୍ତି ଏହିସବୁ ପର୍ବଗୁଡ଼ିକ ଭିନ୍ନଭିନ୍ନ ନାଁରେ ପାଳନ କରାଯାଉଥିଲେ ମଧ୍ୟ ସମସ୍ତଙ୍କ ମନରେ ଏକାପ୍ରକାର ଭାବନା ଓ ଉସାହ ସୃଷ୍ଟି କରିଥାଏ

ପିଏମ୍ ପୋର୍ଟବ୍ଲେୟାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏନ୍ଡିଏ ସରକାର ଯୁବକମାନଙ୍କୁ ନିଯୁକ୍ତି ପିଲାମାନଙ୍କୁ ଶିକ୍ଷା ବୟସ୍କମାନଙ୍କୁ ଚିକିତ୍ସା ସେବା ଓ କୁଷକମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି ଆଜି କାର୍ନିକୋବର୍ ସ୍ଥିତ ବିଶପ୍ ଜନ୍ ରିଚାର୍ଡସନ୍ ଷ୍ଟାଡିୟମ୍ରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆଣ୍ଡାମାନ୍ ଏବଂ ନିକୋବର ଦ୍ୱୀପର ଲୋକମାନଙ୍କର ଜୀବନଜାପନକୁ ସହଜ ଏବଂ ସରଳ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି କାର୍ନିକୋବର ଗସ୍ତ ଅବସରରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ସୁନାମୀ ସ୍କାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସୁନାମୀ ସ୍କାରକୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ପରେ ପ୍ରଧାନମନ୍ତ୍ରୀ ଆରୋଙ୍ଗଠାରେ ଏକ ଆଇଟିଆଇ ଉଦ୍ଘାଟନ କରିବା ସହିତ ଆଦିବାସୀ ପରିଷଦର ସଭ୍ୟମାନଙ୍କ ସହ ଆଲୋଚନା କରିଥିଲେ ଆଜି ଅପରାହୁରେ ପ୍ରଧାନମନ୍ତ୍ରୀ ପୋର୍ଟ ବ୍ଲେୟର୍ର ସେଲୁଲାର୍ ଜେଲ୍ ଗସ୍ତ କରି ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ନେତାଜ୍ଞୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ଆଣ୍ଡାମାନ ନିକୋବର ଦ୍ୱୀପରେ ପ୍ରଧାନମନ୍ତ୍ରୀ ଅନେଗୁଡ଼ିଏ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି

ଗତ ଗୁରୁବାର ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ୱେ ଏହା ଲୋକସଭାରେ ଗୃହିତ ହୋଇଥିଲା ଏହି ବିଲ୍ ତତ୍କ୍ଷଣାତ୍ ତିନି ତଲାକ୍କୁ ଅସିଦ୍ଧ ଓ ବେଆଇନ୍ ଘୋଷଣା କରିଛି ଏହି ବିଲ୍ ଅନୁସାରେ ତିନି ତଲାକ୍ ଆଇନ୍ ଅମାନ୍ୟ କରୁଥିବା ବ୍ୟକ୍ତିକୁ ତିନିବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିବ ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍ ଉପସ୍ଥାପନ କରିବେ ଶୁକ୍ରବାର ଶ୍ରୀ ପ୍ରସାଦ କହିଥିଲେ ରାଜ୍ୟସଭାରେ ଏହି ବିଲ୍କୁ ସମର୍ଥନ ମିଳିବ ତେବେ ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ର ସଭ୍ୟସଂଖ୍ୟା କମ୍ ରହିଛି ତେବେ ଉଭୟ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ସମସ୍ତ ସଦସ୍ୟ ଗୃହରେ ଉପସ୍ଥିତ ରହିବା ପାଇଁ ହୁଇପ୍ ଜାରି କରାଯାଇଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କହିଛି ବିଲ୍ଟିରେ ସଂଶୋଧନ ନହେବା ପର୍ଯ୍ୟନ୍ତ ତାଙ୍କ ଦଳ ଏହାକୁ ଗୃହିତ କରାଇବା ପାଇଁ ସମର୍ଥନ ଦେବ ନାହିଁ

ସାମାଜିକ ଓ ରାଜନୈତିକ ବିଷୟବସ୍ତୁ ଉପରେ ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ଆଧାରିତ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳଚ୍ଚିତ୍ର ନିର୍ମାତା ମୂଣାଳ ସେନ୍ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଜଣେ ପ୍ରତିଭା ସମ୍ପନ୍ନ ଫିଲ୍ମ ନିର୍ମାତା ଭାବେ ସେ ସାମାଜିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ ବୋଲି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମୃଣାଳ ସେନ୍ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର୍ ମୃଶାଳ ସେନ୍ଙ୍କ ପରଲୋକରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଏକ ଯୁଗର ଅବସାନ ଘଟିଲା ବୋଲି କହିଚ୍ଚନ୍ତି ବାଂଲାଦେଶ ପୋଲ୍ସ କଡ଼ା ନିରାପତ୍ତା ମଧ୍ୟରେ ବାଂଲାଦେଶର ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି

ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଚତୁର୍ଥ ଥର ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନେସନାଲିଷ୍ଟ ପାର୍ଟି ବିଏନ୍ପିର ମୁଖ୍ୟ ଖାଲିଦା ଜିଆ ଏକ ଅନିଶ୍ଚିତ ଭବିଷ୍ୟତକୁ ନେଇ ଢାକା ଜେଲ୍ରେ ଅଛନ୍ତି

ମତଦାନ ପରେ ଭୋଟ୍ ଗଣତି ଆରମ୍ଭ ହୋଇଛି

ଜାମ୍ମୁ ସର୍ଚ୍ଚ ଜାମ୍ମୁ ସହର ଉପକଣ୍ଠ ଏକ ଶିବିରକୁ ଜଗିଥିବା ଯବାନମାନଙ୍କ ଉପରକୁ ଦୁଇଜଣ ସନ୍ଦିଗ୍ନ ସନ୍ତାସବାଦୀ ଗୁଳି ଚଳାଇବା ପରେ ସେହି ଅଞ୍ଚଳରେ ଖାନ୍ତଲାସି ଆରମ୍ଭ ହୋଇଛି

ଫଳରେ ସନ୍ଦିଗ୍ର ବ୍ୟକ୍ତିମାନେ ପାଲଟା ଗୁଳି ଚଳାଇଥିଲେ ଏବଂ ଦୁଇ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା